ପ୍ରଧାନମନ୍ତ୍ରୀ ଆକ୍ରି ଓଡ଼ିଶା ଗସ୍ତରେ ଆସି ବାରିପଦାଠାରେ ବାଲେଶ୍ୱର ହଳଦିଆ ଦୁର୍ଗାପୁର ସେକ୍କନ୍ ଏଲ୍ପିଜି ପ୍ରକଚ୍ଚକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ପିଏମ୍ ଝାଡ଼ଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣରେ ନର୍ଥ କୋଏଲ୍ ପ୍ରକଳ୍ପ ପୁନର୍ଷମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ପାଲାମୁଠାରେ କନ୍ହର ଷ୍ଟୋନ୍ ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ସେଠାରୁ ଶ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସ୍କୁଛନ୍ତି ବାରିପଦାଠାରେ ପ୍ରଧାନମନ୍ତ୍ରୀ ବାଲେଶ୍ୱର ହଳଦିଆ ଦୁର୍ଗାପୁର ସେକ୍ଟନ୍ ଏଲ୍ପିଜି ପାଇପ୍ଲାଇନ୍ ପ୍ରକଳ୍ପ ଓ ବାଲେଶ୍ୱର ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ହରିପୁରଗଡ଼ଠାରେ ରସିକରାୟ ମନ୍ଦିରର ଉନ୍ନତି ଓ ସଂରକ୍ଷଣ ପାଇଁ କାର୍ଯ୍ୟ ଆରମ୍ଭ ସକାଶେ ଏକ ଫଳକକୁ ପ୍ରଧାନମନ୍ତ୍ରୀ ଉନ୍ଗୋଚନ କରିବେ

ନିରାପତ୍ତା ସୂତ୍ରରେ କୁହାଯାଇଛି ସନ୍ତାସବାଦୀମାନଙ୍କର ଉପସ୍ଥିତି ବିଷୟରେ ସୂଚନା ପାଇ ସେହି ଅଞ୍ଚଳକୁ ଯବାନମାନେ ଘେରାଉ କରି ଖୋକାଖୋଜି କରିଥିଲେ ଯେଉଁ ସ୍ଥାନରେ ସନ୍ତାସବାଦୀମାନେ ଲୁଚି ରହିଥିଲେ ଯବାନମାନେ ତାହାର ନିକଟବର୍ତ୍ତୀ ହେବାବେଳକୁ ସେମାନେ ଗୁଳି ଚଳାଇଥିଲେ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 ସର୍ବଶେଷ ଖବର ମିଳିବାବେଳକୁ ଗୁଳି ବିନିମୟ ଜାରି ଥିଲା ଜେକେ ସିଜ୍ଫାୟାର୍ ପାକିସ୍ତାନୀ ସୈନ୍ୟମାନେ ଗତରାତିରେ ଜନ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖାଠାରେ ପ୍ରବଳ ମୋର୍ଟାର ଆକ୍ରମଣ ଓ ଗୁଳିଚାଳନା କରିଛନ୍ତି

କଳାଧନ ନିବାରଣ ଆଇନ ଅଧୀନରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଏଥିପାଇଁ ବିଜ୍ଞପ୍ତି କାରି କରିଥିଲା

ଉଭୟ ଚୋକ୍ସି ଓ ମୋଦି ସେମାନଙ୍କ ବିରୁଦ୍ଧରେ ସିବିଆଇ ଓ ଇଡିଦ୍ୱାରା ମାମଲା ରୁଜୁ ହେବା ପରଠାରୁ ଫେରାର୍ ଅଛନ୍ତି

ରାଜ୍ୟର ବିଭିନ୍ନ ଭାଗ ବିଶେଷ କରି ପଣ୍ଟିମ ଭାଗରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି ରାତ୍ରିକାଳୀନ ହାରାହାରି ତାପମାତ୍ରାରେ ଯଦିଓ ସାମାନ୍ୟ ଉନ୍ନତି ଘଟିଛି କିନ୍ତୁ ଲୋକମାନେ ଶୀତର ପ୍ରକୋପରୁ ରକ୍ଷା ପାରିପାରି ନାହାନ୍ତି

ଇତିମଧ୍ୟରେ ପାଣିପାଗ ବିଭାଗ ପୂର୍ବ ଉତ୍ତର ପ୍ରଦେଶ ଓ ପଣ୍ଢିମ ଉତ୍ତର ପ୍ରଦେଶର କିଛି ଭାଗରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପଣ୍ଢିମ ଉତ୍ତର ପ୍ରଦେଶର କିଛି ଭାଗରେ କୁଆପଥର ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ଅଛି

ପାଶିପାଗ ବିଭାଗ ପର୍ଯ୍ୟଟକ ଓ ରାଜ୍ୟର ଲୋକମାନଙ୍କୁ ବାହାରକୁ ନ ଯିବାପାଇଁ ପରାମର୍ଶ ଦେଇଛି ରାଜ୍ୟର ଅନେକ ଭାଗରେ ପ୍ରବଳ ଶୀତଲହରୀ ଅନୁଭୂତ ହେବା ସହ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହିମାଙ୍କଠାରୁ ଅନେକ ଡିଗ୍ରୀ ତଳକୁ ଚାଲିଯାଇଛି

ସିମ୍ଳା ନର୍କଣ୍ଡା କୁଫ୍ରି କଳ୍ପା ଡେଲ୍ହାଉସୀ ଓ ମନାଲୀଠାରେ ଅକ୍ଷରୁ ମଧ୍ୟମ ତୃଷାରପାତ ହେବାର ସମ୍ଭାବନା ଅଛି ରାଜ୍ୟ ସରକାର ପର୍ବତାରୋହୀମାନଙ୍କୁ ପର୍ବତାରୋହଣ ନ କରିବାପାଇଁ ପରାମର୍ଶ ଦେଇଛନ୍ତି

ଆକାଶବାଣୀ ପୁସ୍ତକମେଳାର ରେଡ଼ିଓ ଅଂଶୀଦାର ରହିଛି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

ବରିଷ୍ଠ ନାଗରିକ ଓ ୟୁନିଫର୍ମରେ ଥିବା ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପ୍ରବେଶ କରିବାର ସୁବିଧା ଦିଆଯିବ

ରେଳବାଇ ନିଯୁକ୍ତି ବୋର୍ଡ଼ ଓ୍ୱେବ୍ସାଇଟ୍ରେ ଏଥିପାଇଁ ବିଞ୍ଜପ୍ତି ପ୍ରକାଶ ପାଇଛି

ଏହିସବୁ ଖାଲିଥିବା ପଦବୀ ରେଳବାଇର ବିଭିନ୍ନ କୋନ୍ ଓ ରାଜ୍ୟରେ ରହିଛି ଏଥିପାଇଁ ଦେଶର ସମସ୍ତ ଭାଗରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ

ରାଠୋଡ୍ ସ୍ୱେର୍ଟସ୍ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ କହିଛନ୍ତି କ୍ରୀଡ଼ାବିତ୍ମାନଙ୍କୁ ଅକ୍ସ ବୟସରୁ ଚିହ୍ନଟ କରିବାପାଇଁ ସରକାର ପ୍ରଚେଷ୍ଟା ଚଳାଇଛନ୍ତି ଯାହାଫଳରେ ସେମାନଙ୍କୁ ତାଲିମ ଦିଆଯାଇ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ଭାବେ ବିକଶିତ କରାଯାଇପାରିବ

ଗତକାଲି ନୂଆଦିଲ୍ଲୀରେ ଦିଲ୍ଲୀ ପୁଲିସ୍ ପରିବାର କଲ୍ୟାଣ ସମିତିଦ୍ୱାରା ଏହାର ଆୟୋଜନ କରାଯାଇଥିଲା

ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କର୍ତ୍ଥବାର ମନ୍ତ୍ରୀ ଦର୍ଶାଇଛନ୍ତି ସରକାର ମଧ୍ୟ କ୍ରୀଡ଼ା ଓ ସଂସ୍କୃତି ପାଇଁ ଅନୁକୃଳ ବାତାବରଣ ସୃଷ୍ଟି କରୁଥିବା କଥା ସେ କହିଛନ୍ତି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

ଏହାପରେ ଖରାପ ଆଲୋକ ଯୋଗୁଁ ଖେଳକୁ ବନ୍ଦ୍ ରଖାଯାଇଥିଲା

ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଏ ସମ୍ପର୍କରେ ଏକ ପ୍ରତିକୃଳ ରିପୋର୍ଟ ଏନ୍ଜିଟିର ଅଧ୍ୟକ୍ଷ ଏକେ ଗୋୟଲଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ନିକଟରେ ଦାଖଲ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି